ଏଥିପାଇଁ ସମସ୍ତ ଶିକ୍ଷାନୁଷ୍ଠାନ ଅଙ୍ଗନବାଡ଼ି କେନ୍ଦ ଏବଂ ଦୁର୍ଗମ ତଥା ଅପହଞ ଅଞ ଳମାନଙ୍କରେ ଏହି ଔଷଧ ବ ଗୁରୁତ୍ୱ ଦିଆଯାଇଛି ସର୍ବଦଳୀୟ ବୈଠକ ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନକୁ ନେଇ ବିଭିନ୍ତ ରାଜନୈତିକ ଦଳଙ୍କ ମତାମତ ଜାଶିବାଲାଗି ନିର୍ବାଚନ ଆୟୋଗକଙ୍କ ଦ୍ୱାରା ଗତକାଲି ଆହୁତ ସର୍ବଦଳୀୟ ବୈଠକରେ ଭିନ୍ନ ମତ ପ୍ରକାଶ ପାଇଛି

ମୁଖ୍ୟମନ୍ତୀ ସେମାନଙ୍କ ଅନୁରୋଧ ରକ୍ଷା କରି ଗୁଜୁରାଟ ଯିବେ ବୋଲି ପ୍ରତିଶ୍ରତି ଦେଇଥିଲେ ଧାରଣା ଦାବି ପ୍ରରଣ ନ ହେଲେ ଅନିର୍ଦିଷ୍ କାଳ ପାଇଁ ଧାରଣା ଦିଆଯିବ ବୋଲି ଶିକ୍ଷକ ମିଳିତ ସଂଘ ଚେତାବନୀ ଦେଇଛି

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆସନ୍ତା ବର୍ଷ ପ୍ରଶନ୍ନ କୁମାର ଦାଶଙ୍କ ଜନ୍ମ ଶତବାର୍ଷିକୀ ପାଳନ କରିବ

ଡଃ ଯୋଗେନ୍ଦ୍ର ପଶ୍ଢାଙ୍କ ଅଧ୍ଧକ୍ଷତାରେ ଅନୁଷିତ ଉହବରେ ଡଃ ମୋହିତ ଷଡ଼ଙ୍ଗୀ ଡଃ ଶ୍ୟାମସୁଦର ଦାସ ବିଜୟ ବାରିକ ପ୍ରମୁଖ ଯୋଗ ଦେଇ ସ୍ୱର୍ଗତଃ ଡକୁର ଦାଶଙ୍କ ତ୍ୟାଗପ୍ପତ ରାଜନୈତିକ ଜୀବନୀ ସଂପର୍କରେ ଆଲୋଚନା କରିଥିଲେ